ଏବେ ଅଧିକ ପରିମାଣରେ ଟେଷ୍ କରାଯାଉଥିବାର୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି

ଯେପରି ଗୋଟିଏ କେସ ରହି ନ ଯାଉ ତାହା ଉପରେ ମୁଖ୍ୟମନ୍ତୀ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି

କଟକରେ ସେମାନଙ୍କର ରହଶୀ ବ୍ୟବସ୍ଗା କରାଯିବା ସହ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ଧ ବହନ କରାଯିବ

ବଡଡାକ୍ତରଖାନାରେ ଥିବା ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିଛନ୍ତି

ଏ ନେଇ ଭୟଭୀତ ନହେବାକୁ ଜିଲ୍ଲାପାଳ ବିଜୟ ଅମୃତ କଲାଙେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ଏହି ଅଞ୍ ଳ ଲୋକମାନେ ବାହାରକୁ ନ ଯିବା ଏବଂ ବାହାର ଲୋକ ଏହି ଗ୍ରାମ ଭିତରେ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି

ସ୍ୱାଧୀନତା ଦିବସ ଉହବକୁ କୋଭିଡ ଯୋବ୍ଧା ଡାକ୍ତର ନର୍ସ ସଫେଇ କର୍ମୀଙ୍କୁ ନିମନ୍ତ୍ରଶ କରାଯିବ

ବନ୍ୟା ପୂର୍ବରୁ ଏହିସବୁ ସ୍ରାନରେ ବାଲିବସ୍ତା ଆଦି ମହଜୁଦ କରି ରଖାଯାଇଛି